ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତୀ ନିର୍ମଳା ସୀତାରମଣ ଏହି ବଜେଟ୍ ଉପସ୍ସାପନ କରିଛନ୍ତି ବଜେଟ୍ରେ କୃଷି ଗ୍ରାମୀଶ ବିକାଶ ଶିକ୍ଷା ସ୍ୱାସ୍ଥ୍ୟ ଗମନାଗମନ ଓ ଡିକିଟାଲ୍ ଇଣ୍ଡିଆ ଉପରେ ଅଧିକ ଗୁରୁତ୍ ଦିଆଯାଇଛି

ଏହି ଘରେ ବିଜୁଳି ଏବଂ ଶୌଚାଳୟର ବ୍ୟବସ୍ସା କରାଯିବ ସେହିପରି ସମ୍ତଙ୍କ ନିକଟରେ ବିଶୁଦ୍ଧ ପାନୀୟ କଳ ପହଞାଇବା ପାଇଁ ଅର୍ଥମନ୍ତୀ 'ହର୍ ଘର୍ କଲ୍' ଯୋଜନା ସଂପର୍କରେ ଘୋଷଣା କରିଛନ୍ତି

ଏହି ଯୋଜନା ଅଧୀନରେ ଜଳ ସଂରକ୍ଷଶ ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରାଯାଇଛି

ଆଗକୁ ମଧ୍ୟ ଏହି ଯୋଜନାରେ ଅଧିକ ଲାଭ ମିଳିବ

ମହାତ୍କା ଗାକ୍ଷୀଙ୍କ ଜୀବନାଦର୍ଶ ଚିନ୍ତାଧାରା ଓ ଦର୍ଶନ ବିଷୟରେ ଯୁବପୀଢ଼ିଙ୍କୁ ସଚେତନ କରାଇବା ପାଇଁ ଏହି ଗାନ୍ଧିପିଡ଼ିଆ ପ୍ରସ୍ତୁତ କରାଯିବ

ଏହି ବଜେଟ୍ ସମାଜର ଅନେକ ବର୍ଗଙ୍କୁ ସୁହାଇବ ଏହା ଦେଶବାସୀଙ୍କ ଆଶା ବିଶ୍ୱାସ ଓ ଆକାଂଷାର ବଜେଟ୍ ବୋଲି ପ୍ରଧାନମନ୍ତୀ କହିଛନ୍ତି

ଆକି ଅପରାହ୍ରେ ରଥରେ ଚାରମାଳ ବନ୍ଧାଯିବ